ଗୃହ ବିଭାଗ ପାଇଁ ବିଧାୟକ କିଶୋର ମହାନ୍ତିଙ୍କ ଅଧ୍ଘକ୍ଷତାରେ ଗଠିତ କମିଟି ରାଜ୍ୟରେ ଅଧିକ ସଂଖ୍ୟାରେ ପୁଲିସ୍ ନିଯୁକ୍ତ କରିବା ସହ ଆବଶ୍ୟକ ଗୃହ ନଥିବାର୍ ଏବାବଦ ଅଧିକ ଅର୍ଥ ଯୋଗାଇ ଦେବାକୁ ଏହାର ରିପୋର୍ଟରେ ଦର୍ଶାଇଛି

ପୂର୍ବରୁ ସେ ରାଜସ୍ତାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ସହ ଦୁଇଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ

ଏହା ଦ୍ୱାରା ଗ୍ରାହକମାନଙ୍ଙୁ ଆଉ ସର୍ବନିମ୍ନ ଜମାରାଶି ରଖିବା ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ

ଅନ୍ୟପକ୍ଷରେ ବ୍ୟାଙ୍କର ଜମା ଏବଂ ଋଣ ଉପରେ ସୁଧହାର ହ୍ରାସ ନେଇ ଘୋଷଣା କରାଯାଇଛି

ପାଇଁ ଆସିଥିବା ବେଳେ ସେ କରୋନାରେ ପୀଡ଼ିତ ହୋଇଥିବା ନେଇ ସନ୍ଦେହ କରାଯାଇଥିଲା

ତେବେ ଚିକିସ୍

ପରେ ତୁରନ୍ତ ତାଙ୍କୁ ଘରେ କାହାର ସଂସ୍ୱର୍ଶରେ ନ ଆସି ଅଲଗା ରହିବା ପାଇଁ ପରାମର୍ଶ ଦେବା ସହ ଯଦି ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ ତେବେ ସେ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିହାଳୟକୁ ଆସିବାକୁ ଜିଲ୍ଲ ମୁଖ୍ୟ ଚିକିହାଧିକାରୀ ପରାମର୍ଶ ଦେଇଛନ୍ତି

ବର୍ଷା ସହ ବଜ୍ରପାତ ଏବଂ ସ୍ତ୍ରାନେ ସ୍ତାନେ କୁଆପଥର ବର୍ଷା ନେଇ ଆଂଚଳିକ ପାଶିପାଗ କେନ୍ଦ ପକ୍ଷରୁ ବିଭିନୁ ଜିଲ୍ଲାକୁ ସତର୍କ ସ୍ଚନା କାରୀ କରାଯାଇଛି